ଅମିତ ଶାହା କୋଧପୁର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ପ୍ରଶିଥରେ ଆଶ୍ୱସ୍ତ କରି କହିଚ୍ଚନ୍ତି ଏହି ଆଇନ୍ ନାଗରିକତା ଛଡ଼ାଇନିଏ ନାହିଁ ବରଂ ନାଗରିକତା ପ୍ରଦାନ କରେ ସେ କହିଛନ୍ତି କଂଗ୍ରେସ ଏବଂ ଅନ୍ୟ କେତୋଟି ବିରୋଧୀ ଦଳ ଏହି ଆଇନ୍କ୍ ନେଇ ଜନସାଧାରଣଙ୍କ ବିଭ୍ରାନ୍ତିକର ତଥ୍ୟ ଦେବା ସହ ସେମାନଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ସେ ଦୂଢ଼ତାର ସହ କହିଛନ୍ତି ସରକାର ଏଥିରୁ ଆଦୌ ହଟିବେ ନାହିଁ ଆକି ଜୋଧପ୍ରରେ ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କୀତ ଏକ ଜନସଚେତନତା କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି କଂଗ୍ରେସ ସବୁ ପ୍ରସଙ୍ଗରେ ଭୋଟବ୍ୟାଙ୍କ୍ ରାଜନୀତି କରୁଛି ସେ କହିଛନ୍ତି ପଡ଼ୋଶୀ ଦେଶଗୁଡ଼ିକରୁ ସଂଖ୍ୟାଲଘୁମାନେ ଅକଥନୀୟ ନିର୍ଯାତନା ସହି ଆମ ଦେଶକୁ ଆସୁଛନ୍ତି ତେଣୁ ସେମାନଙ୍କ ମାନବିକ ଅଧିକାର ରକ୍ଷା କରିବା ଆମର କର୍ତ୍ତବ୍ୟ ଶ୍ରୀ ଶାହା କହିଛନ୍ତି ଯେଉଁମାନେ ଏହି ନାଗରିକତା ଆଇନ୍କ୍ ବିରୋଧ କର୍ରଛନ୍ତି ସେମାନେ ମଧ୍ୟ ଜାତିର ଜନକ ମହାତ୍ଲା ଗାନ୍ଧି ପଣ୍ଡିତ ନେହେର୍ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଚିନ୍ତାଧାରାକୁ ବିରୋଧ କର୍ରଛନ୍ତି ଏହି ଅବସରରେ ଶ୍ରୀ ଶାହା କଂଗ୍ରେସ ନେତା ରାହ୍ରଲ ଗାନ୍ଧିଙ୍କ ସାମ୍ରାସାମ୍ବି ହେବା ପାଇଁ ଆହ୍ବାନ ଦେଇଛନ୍ତି ଅନ୍ୟ ପକ୍ଷରେ ବୀର ସାବରକରଙ୍କ ଉପରେ ଅର୍ଚଚିକର ମନ୍ତବ୍ୟ ଥାଇ ଗତକାଲି କଂଗ୍ରେସ ସେବା ଦଳ ବଣ୍ଟନ କରିଥିବା ପୁସ୍ତିକାକୁ ନେଇ ଶାହା କହିଛନ୍ତି କେବଳ ଭୋଟବ୍ୟାଙ୍କ୍ ରାଜନୀତି ପାଇଁ କଂଗ୍ରେସ ଏଭଳି ଦେଶପ୍ରେମୀଙ୍କୁ ମଧ୍ୟ ବଦନାମ କରିବାକୁ ପଛଘ୍ରଞ୍ଚା ଦେଉ ନାହିଁ ୟୁପି ପିଏଫ୍ଆଇ ଉଗ୍ରବାଦୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଷିଆକୁ ପ୍ରତିବନ୍ଧିତ କରିବା ପାଇଁ ଉତ୍ତରପ୍ରଦେଶ ସରକାର କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛନ୍ତି ପିଏଫ୍ଆଇ ଗତବର୍ଷ ଡିସେୟରରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ହିଂସାରେ ଲିପ୍ତ ଥିବା ଜଣାପଡ଼ିବା ପରେ ତାକୁ ପ୍ରତିବନ୍ଧିତ କରିବା ପାଇଁ ଉତ୍ତରପ୍ରଦେଶ ପୁଲିସ୍ ମହାନିର୍ଦ୍ଦେଶକ ଓପି ସିଂହ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲେ ଆଜି ସେ ଲକ୍ଷ୍ନୌଠାରେ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ଗୃହ ବିଭାଗ କେନ୍ଦ୍ରକୁ ରିପୋର୍ଟ ଦେଇଛି

ସମ୍ପ୍ରତି ଲକ୍ଷ୍ନୌ ଏବଂ ଅନ୍ୟାନ୍ୟ କିଲ୍ଲାରେ ହିଂସା ସୃଷ୍ଟି ନେଇ ବଳିଷ୍ଣ ପ୍ରମାଣ ଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି

ଆଜି ନ୍ତଆଦିଲ୍ଲୀ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ ଡକ୍ସର ଅନୀଲ ଜେନ କହିଛନ୍ତି ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଲ୍ଲୀରେ ଏହି ଅଭିଯାନ ଆରମ୍ଭ କରିବେ ସେ କହିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ରା ଏହି ଅଭିଯାନ ଗାଜିଆବାଦରେ ଆରମ୍ଭ କରିବାକୁ ଥିବା ବେଳେ ରାଜନାଥ ସିଂହ ଲକ୍ଷ୍ନୌରେ ଏବଂ ନୀତିନ ଗଡ଼କରୀ ନାଗପୁରରେ ଏହି ଅଭିଯାନ ଆରମ୍ଭ କରିବେ ସେ କହିଛନ୍ତି ଦଳର ବିଭିନ୍ନ ନେତୃବୃନ୍ଦ ଓ କେନ୍ଦ୍ରମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏହି ଅଭିଯାନ ଆରମ୍ଭ କରିବେ ଏହି ଅଭିଯାନକାଳରେ ନାଗରିକତା ସଂଶୋଧନ ଆଇନ୍ ସମ୍ପର୍କରେ ସମର୍ଥନ ହାସଲ କରିବା ଲାଗି ତିନି କୋଟି ପରିବାରଙ୍କ ସହ ଯୋଗାଯୋଗ କରାଯିବ ସେ କହିଛନ୍ତି ଇତିମଧ୍ୟରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସାଧାରଣ ସଭା ଏବଂ ସାମ୍ବାଦିକ ସମ୍ମିଳନୀ କରାଯାଉଛି

ଏମାନେ ଦିଲ୍ଲୀର ଏକ ବେଆଇନ୍ କଲୋନୀରେ ବସବାସ କରି ଆସୁଥିଲେ ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପୁରୀ କହିଛନ୍ତି ଏନ୍ଡିଏ ସରକାର ତାଙ୍କର ପ୍ରତିଶ୍ରତି ରକ୍ଷା କରିଛନ୍ତି

ଜୀତେନ୍ଦ୍ର ସିଂହ ଜାମ୍ମୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍କର ଜୀତେନ୍ଦ୍ର ସିଂହ କହିଛନ୍ତି ଖୁବ୍ ଶୀଘ୍ର କାଶ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳକୁ ସାରା ଦେଶ ପାଇଁ ଏକ ମଡେଲ ଭାବେ ବିକଶିତ କରାଯିବ ଆଜି ପ୍ରଥମ ସାମର୍ଥ୍ୟ ଗଠନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂହ କହିଛନ୍ତି ଏବେ ଜାମ୍ମୁ କାଶ୍ମୀରରେ ସବୁ କେନ୍ଦ୍ରୀୟ ଆଇନ୍ଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି ସେ କହିଛନ୍ତି ନାଗରିକତା ସଂଶୋଧନ ଆଇନ୍ ମଧ୍ୟ ଏଠାରେ ଲାଗୁ କରାଯିବ ଖୁବ୍ ଶୀଘ୍ର ସେହି ଅଞ୍ଚଳରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ସେଣ୍ଟର ଟିମ୍ କୋଟା ରାଜସ୍ଥାନ ସ୍ଥିତ କୋଟା ଜେକେ ଲୋନ୍ ହସ୍କିଟାଲରେ ଶିଶୁ ମୃତ୍ୟୁ ଘଟଣାର ଆକଳନ କରିବା ପାଇଁ କେନ୍ଦ୍ର ସରକାର ଏକ ଡାକ୍ତରୀଦଳ ପଠାଇଛନ୍ତି ଏହି ଦଳରେ ବିଶିଷ୍ଟ ଶିଶ୍ର ରୋଗ ବିଶେଷଜ୍ଞ ରହିଥିବା ଜଣାପଡ଼ିଛି ଏହି ଡାକ୍ତରୀ ଦଳ ସେଠାରେ କିଭଳି ତ୍ରରନ୍ତ ପଦକ୍ଷେପ ନିଆଯାଇ ପାରିବ ସେ ସମ୍ପର୍କରେ ରିପୋର୍ଟ ଦେବେ

ଆଜି ରାଜସ୍ଥାନର ଦୁଇ ଜଣ ମନ୍ତ୍ରୀ ରଘୁ ଶର୍ମା ଏବଂ ପ୍ରତାପ ସିଂହ ସେହି ହସ୍କିଟାଲ ପରିଦର୍ଶନ କରିଛନ୍ତି

ଆହତମାନଙ୍କୁ ହେଲିକ୍ୟାପୁର ସହାୟତାରେ ଉଦ୍ଧମପୁର ସେନା ହସ୍କିଟାଲକୁ ସ୍ଥାନାନ୍ତରିତ କରାଯାଇଛି ସେମାନଙ୍କର ସ୍ୱାସ୍ଥ୍ୟବସ୍ତା ସ୍ଥିର ରହିଛି

ଆମେରିକା ପ୍ରତିରକ୍ଷା ବିଭାଗ ଏବଂ ହ୍ୱାଇଟ୍ ହାଉସ୍ ଏ ନେଇ ସ୍ୱଷ୍ଟ ସ୍ଟଚନା ଦେଇଛନ୍ତି ଇରାନ୍ର ସରକାରୀ ଗଣମାଧ୍ୟମ ଏ ନେଇ ଜାରି କରିଥିବା ସ୍ବଚନାରେ ଜେନେରାଲ୍ କାସିମ ସୁଲେମାନୀ ନିହତ ହୋଇଥିବା ସ୍ୱଷ୍ଟ କରିଛନ୍ତି

ସେଥିରେ ଇରାକର ଅବୁ ମହଦି ଅଲ୍ ମୁହାଦିସ୍ ସାମିଲ ଥିବା ଜଣାପଡ଼ିଛି ଆମେରିକା ପ୍ରତିରକ୍ଷା ବିଭାଗ କହିଛି ବିଦେଶୀ ମାଟିରେ ଆମେରିକୀୟ ନାଗରିକମାନଙ୍କୁ ସୁରକ୍ଷା ଦେବାକୁ ଯାଇ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରିଥିଲେ ଏହା ଫଳରେ ଇରାନ୍ର ଆକ୍ରମଣ ଯୋଜନା ଉପରେ ମଧ୍ୟ ଭବିଷ୍ୟତ ପାଇଁ ପ୍ରତିବନ୍ଧକ ଲଗାଯାଇ ପାରିବ ଇରାନ୍ ବୈଦେଶିକ ମନ୍ତ୍ରୀ ସୁଲେମାନିଙ୍କ ମୃତ୍ୟୁକୁ ନେଇ ଆମେରିକାକୁ ସତର୍କବାଣୀ ଶୁଣାଇଛନ୍ତି ସେ କହିଛନ୍ତି ଆମେରିକାକୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିବ ପୂର୍ବରୁ ବାଗଦାଦ୍ ସ୍ଥିତ ଆମେରିକୀୟ ଦୃତାବାସ ଉପରେ ଆକ୍ରମଣ ହେବା ପରେ ଆମେରିକା ପ୍ରତିଆକ୍ରମଣ କରିବାକୁ ନିଷ୍ପଭି ନେଇଥିଲା ତେବେ ଇରାନ୍ର ସର୍ବୋଚ୍ଚ ନେତା ଆୟୋତୁଲ୍ଲା ଅଲ୍ଲୀ ଖାମିନି ସୁଲେମାନ ବଦଳରେ କୁଦୁସ ଫୋର୍ସର ଦାୟିତ୍ୱ ନେବା ପାଇଁ ଇସମାଇଲ୍ କାନିଙ୍କୁ ନିର୍ଦ୍ଦେଶ ଦେଇଥିବା ସ୍ୱଚନା ମିଳିଛି

ଆଜି ନାଗପ୍ରରଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଠାକୁର କହିଛନ୍ତି ଏହି ଆଇନ୍ ଫଳରେ ଧାର୍ମିକ ଉତ୍ପୀଡ଼ନ ସହି ବିଦେଶରୁ ଆମ ଦେଶକୁ ଆସିଥିବା ସଂଖ୍ୟାଲଘୁମାନଙ୍କୁ ନ୍ୟାୟ ମିଳିପାରିବ ଏହି ଅବସରରେ ସେ କଂଗ୍ରେସ ଏବଂ ଅନ୍ୟ ଦଳଗୁଡ଼ିକୁ ଭୋଟ୍ ବ୍ୟାଙ୍କ୍ ପଲିଟିକ୍ଟ କରୁଥିବା କହିବା ସହ ସମାଲୋଚନା କରିଛନ୍ତି ସେ କହିଛନ୍ତି ଦେଶରେ ଡିଟେନସନ୍ ସେକ୍ଷର ପ୍ରସଙ୍ଗ ଉହ୍ଚାପନ କରି କଂଗ୍ରେସ ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ସେହିପରି ସେ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ଜାତୀୟ ଜନସଂଖ୍ୟା ରେଜିଷ୍ଟ୍ରର ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତୀତ୍ୱ କାଳରେ ଆଇନ୍ରେ ପରିଣତ ହୋଇଥିଲା

ସେ କହିଛନ୍ତି ଫାରୁକ ଅବଦୁଲ୍ଲା ଓମର ଅବଦୁଲ୍ଲା ଏବଂ ମେହବୁବା ମୁଫତୀଙ୍କୁ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ଅଟକ ରଖାଯାଇଥିଲା